ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ତଦାରଖ କରାଯାଇ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ସ୍ୱାସ୍ଚ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଗତକାଲି ଏ ସଂକ୍ରାନ୍ତରେ ଶ୍ରୀ ମହାପାତ୍ର ସବୁ ସରକାରୀ ଓ ଘରୋଇ ହସ୍କିଟାଲ ଲାଗି ଏକ ମାର୍ଗଦର୍ଶିକା କାରି କରିଛନ୍ତି

ଡଃ ମିଶ୍ର କହିଛନ୍ତି କଳା ସଂସ୍କୃତି ଓ ସାହିତ୍ୟରେ ଶ୍ରୀ ପାତ୍ୀଙ୍କର ଗଭୀର ରୁଚି ଥିଲା

ତାଙ୍କର ଆକସ୍କିକ ବିୟୋଗ ଯୋଗୁଁ ବିଶେଷକରି ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଶ୍ରନ୍ୟସ୍ତାନ ସୂଷ୍କି ହୋଇଛି

ଉଭୟ ଅଫ୍ ଲାଇନ୍ ଏବଂ ଅନ୍ଲାଇନ୍ ମାଧ୍ଧମରେ ଛାତ୍ରଛାତ୍ରୀମାନେ ପି' ଦାଖଲ ମଧ୍ଧ କରିପାରିବେ